ତୁରନ୍ତ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନାକଙ୍କ ଜନ୍ମ ସ୍ଥାନ ଓ ତାଙ୍କଦ୍ୱାରା ପ୍ରତିଷ୍ଠିତ ଏହି ଗୁରୁଦ୍ୱାରର ସୁରକ୍ଷା ସହ ସେଠାରେ ରହୁଥିବା ଶିଖ ସମ୍ପ୍ରଦାୟର ଲୋକଙ୍କ ନିରାପତ୍ତା ସୁରକ୍ଷା ଓ କଲ୍ୟାଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଭାରତ ପାକିସ୍ତାନ ନିକଟରେ ଦାବି କରିଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତକାଲି ନାନକାନା ସାହେବ ଗୁରୁଦ୍ୱାରାରେ ଘଟିଥିବା ଗଣ୍ଡଗୋଳରେ ଭାରତ ଅତିଶୟ ଉଦ୍ବିଗ୍ନ ନାନକାନା ସାହେବ ପବିତ୍ର ନଗରୀରେ ବସବାସ କରୁଥିବା ସଂଖ୍ୟାଲଘୁ ଶିଖ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଆକ୍ରମଣ ଓ ହିଂସାକାଣ୍ଡ ନେଇ ଭାରତ ଚିନ୍ତିତ ଯେଉଁମାନେ ଏହି ହିଂସାକାଣ୍ଡ ଓ ଭଙ୍ଗାରୁଜାରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ଗୁରୁଦ୍ୱାରାକୁ ଅପବିତ୍ର କରିବା ସହ ସଂଖ୍ୟାଲଘୁ ଶିଖ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏଥିରେ ସମ୍ପୃକ୍ତ ଦୁର୍ବୂଉମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଦାବି କରିଛି ଗୁରୁଦ୍ୱାରା ସମେତ ଏହି ପବିତ୍ର ନଗରୀର ଚତୁଃପାର୍ଶ୍ୱରେ ଥିବା ଶିଖ ସମୁଦାୟଙ୍କ ସୁରକ୍ଷା ପାଇଁ ପାକ୍ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଭାରତ କହିଛି ପିଏମ୍ ସାଇନ୍ସ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଉ ଇଣ୍ଡିଆ ପାଇଁ ଆବଶ୍ୟକ ପଡ଼ୁଥିବା ବୈଷୟିକ ସମାଧାନ ପାଇଁ ଆବିଷ୍କାର ଏବଂ ଏହାର ପ୍ରସାର ପାଇଁ ପ୍ରଯୁକ୍ତି ବିଦ୍ୟା ଯୁକ୍ତି ସଂଗତ ସ୍ୱଭାବର ଆବଶ୍ୟକତା ରହିଛି

ଶ୍ରୀ ମୋଦି କହିଛନ୍ତି ଦେଶର ବୈଜ୍ଞାନିକମାନେ ଏକ ସଫଳ ମହାକାଶ କାର୍ଯକ୍ରମ ପରେ ଗଭୀର ସମୁଦ୍ରରେ ଅନୁସଂଧାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ଦେଶରେ ଯେଉଁ ଜଳ ଜୀବନ ମିଶନ କାର୍ଯ୍ୟକାରୀ କରାଯାଉଛି ସେଥିରେ ଟେକ୍ନୋଲୋଜି ହିଁ ଅସଲ ଶକ୍ତି ଭାବେ କାର୍ଯ୍ୟ କରିବ ଜଳର ପୁନଃ ବ୍ୟବହାର ପାଇଁ ସୁଲଭ ଟେକ୍ନୋଲୋଜି ବାହାର କରିବାକୁ ସେ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି କଳ ପ୍ରଶାସନ ହେଉଛି ବୈଜ୍ଞାନିକମାନଙ୍କ ପାଇଁ ଏକ ନୂତନ ଆହ୍ପାନ ସେହିପରି ନବସୂଜନ ସୂଚକାଙ୍କରେ ଭାରତର ର୍ୟାଙ୍କ୍କୁ ଉନ୍ନତ ସ୍ତରକୁ ଆଣିବାଥିବାରୁ ସେ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ବିଜେପି ସିଏଏ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାଣାଜୀଠାରେ ବିଜେପି ପକ୍ଷର୍ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଛି ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ଼ୁ ଏହି ଶୋଭାଯାତ୍ରାକୁ ସମ୍ଘୋଧିତ କରି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଦ୍ୱାରା କାହାର ଅଧିକାର କ୍ଷୂର୍ଣ୍ଣ ହେବ ନାହିଁ କିନ୍ତୁ ପଡ଼ୋଶୀ ଦେଶଗୁଡ଼ିକରେ ବସବାସ କରୁଥିବା ନାଗରିକମାନଙ୍କୁ ମାନବିକତାର ଅଧିକାର ପ୍ରଦାନ କରିବା ନିମନ୍ତେ ଏହି ଆଇନ ଉଦ୍ଦିଷ୍ଟ ତେବେ ବିରୋଧୀ ଦଳଗୁଡ଼ିକ ଏ ନେଇ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ତଥା ବିଭ୍ରାନ୍ତ ସୃଷ୍ଟି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି ସେହିପରି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ କହିଛନ୍ତି ସିଏଏ ଦେଶର କୌଣସି ନାଗରିକଙ୍କର ଅଧିକାର ବିରୋଧରେ ଆଞ୍ଚ ଆଣିବ ନାହିଁ ୟୁପି ବିଜେପି ସିଏଏ ବିରୋଧୀଦଳଗୁଡ଼ିକ ପକ୍ଷରୁ ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ବିକ୍ଷୋଭର ଜବାବ ଦେବା ପାଇଁ ଉତ୍ତରପ୍ରଦେଶ ବିଜେପି ପ୍ରସ୍ତୁତ ରହିଛି ଆସନ୍ତାକାଲିଠାରୁ ଏ ନେଇ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ରାଜ୍ୟର ସମସ୍ତ ମନ୍ତ୍ରୀ ନେତା ଏବଂ ଦଳୀୟ ପଦାଧୂକାରୀମାନେ ଏହି ପ୍ରଚାର ଅଭିଯାନରେ ସାମିଲ ହେବେ ବୋଲି ଜଣାପଡ଼ିଛି ଆସନ୍ତାକାଲି ଲକ୍ଷ୍ମୌରେ ବିଜେପିର ବରିଷ୍ଣ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରଚାର ଅଭିଯାନର ଶୁଭାରମ୍ଭ କରିବେ ସେହିପରି ଗାଜିଆବାଦଠାରେ ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ଼ା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ମର ତଦାରଖ କରିବେ ଅନ୍ୟପକ୍ଷରେ ଦୂଇ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ଭୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ରାମପୁର ଏବଂ ବାରାଣସୀଠାରେ ଏ ନେଇ ଜନସାଧାରଣଙ୍କୁ ସଚେତନ କରିବେ

ଭାରତୀୟ ରିକର୍ଭ ବ୍ୟାଙ୍କର ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି

ଇରାନ ଉପରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ଇରାନ୍ର କମାଶ୍ଡର କାସିମ୍ ସୁଲେମାନି ନିହତ ହେବା ପରେ ଅଧିକ ସୈନ୍ୟ ପଠାଇବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି ଇରାନ୍ ଉପରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ପରେ ସେଠାକାର ପରିସ୍ଥିତି କ୍ରମଶଃ ଜଟିଳ ହେଉଛି ଏହି ଆକ୍ରମଣରେ ଇରାନ୍ର କମାଣ୍ଡର ନିହତ ହେବା ପରେ ପାଲଟା କାର୍ଯ୍ୟାନୁଷ୍ଠାନ ପାଇଁ ତେହେରାନ କର୍ତ୍ତ୍ୱପକ୍ଷ ଧମକ ଦେଇଛନ୍ତି ଏହାକୁ ଦୃଷ୍ଟିରେ ରଖି ଆମେରିକା ଆରବ ଅଞ୍ଚଳରେ ତାର ସାମରିକ ଉପସ୍ଥିତିକୁ ଅଧିକ ମଜବୁତ କରିଛି

ସୂଚନା ଯୋଗ୍ୟ ଯେ ଏହି ସପ୍ତାହରେ ବାଗଦାଦ୍ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ଇରାନ୍ ସମର୍ଥିତ ଚରମପନ୍ଥୀମାନେ ଆକ୍ରମଣ କରିଥିଲେ ଏହି ଘଟଣାରେ ଆମେରିକା ପ୍ରତିକ୍ରିୟାଶୀଳ ହୋଇ ତେହେରାନ ଉପରେ ବିମାନ ଆକ୍ରମଣ କରିଥିଲା

ସେହି ଅଞ୍ଚଳରେ ଆମେରିକାର ସ୍ୱାର୍ଥ ବିରୋଧୀ କାର୍ଯ୍ୟରେ ଇରାନ୍ ସଂଶ୍ଳିଷ୍ଟ ଥିବା କଥା ଓ୍ୱାଶିଂଟନ ପକ୍ଷରୁ କୁହଯାଇଛି ଏହାକୁ ପ୍ରତିହତ କରିବା ପାଇଁ ସେହି ଅଞ୍ଚଳରେ ସାମରିକ ଉପସ୍ଥିତି ସୁଦୃଢ଼ କରିବାକୁ ଆମେରିକା ଏହି ପଦକ୍ଷେପ ନେଇଛି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି ଯେ ଇରାନ୍ର ବରିଷ୍ଣ ସାମରିକ ଅଧିକାରୀ କମାଣ୍ଡର ସୁଲେମାନୀ ଆମେରିକା ପାଇଁ ଏକ ବିପଦ ଥିଲେ ତେଣୁ ନିଜ ସ୍ୱାର୍ଥର ସୁରକ୍ଷା ପାଇଁ ଆମେରିକା ବାଧ୍ୟ ହୋଇ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେଉଁ ପରିସ୍ଥିତିରେ ଇରାନ୍ ଉପରେ ବିମାନ ଆକ୍ରମଣ କରାଗଲା ସେ ସମ୍ପର୍କରେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ମିତ୍ର ରାଷ୍ଟ୍ରଙ୍କୁ ଅବଗତ କରାଯାଇଛି ଏମ୍ଇଏ ଇରାନ୍ ଇରାନ୍ ଏବଂ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦୀୟ ପରିସ୍ଥିତିରେ ସଂଜମ ଆଚରଣ ଆପଣେଇବାକୁ ଭାରତ ଆହ୍ପାନ କରିଛି ଦୁଇଦେଶ ମଧ୍ୟରେ ଉପୁଜିଥିବା ଉତ୍ତେଜନାମୂଳକ ପରିସ୍ଥିତି ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହି ପରିସ୍ଥିତି ଯେପରି ଆଉ ଅଧିକ ଉଗ୍ରରୂପ ଧାରଣ ନ କରେ ସେଥିନେଇ ମଧ୍ୟ ଭାରତ ମତ ରଖିଛି ତେବେ ଉତ୍ତେଜନା ପ୍ରବଣ ଅଞ୍ଚଳରେ ଶାନ୍ତି ସ୍ଥିରତା ଏବଂ ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ ବହିର୍ବ୍ୟାପାର ମନ୍ତ୍ରଶାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି

ମନ୍ତ୍ରୀ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱଗୁରୁ ଏବଂ ସମଗ୍ର ବିଶ୍ୱ ଭାରତଠାରୁ ଶିକ୍ଷାଲାଭ କରିଛି ସମଗ୍ର ବିଶ୍ୱ ଆଜି ଆତଙ୍କବାଦ ଧମକରେ ଭୟର ସମ୍ମୁଖୀନ ହେଉଛନ୍ତି ଏହିଭଳି ପରିସ୍ଥିତିରେ ଗାନ୍ଧିଜୀଙ୍କ ସତ୍ୟ ଏବଂ ଅହିଂସାର ମାର୍ଗ ଅନୁସରଣ କରିବା ଆବଶ୍ୟକତା ରହିଛି ବୋଲି ସେ କହିଚ୍ଛନ୍ତି

ଗତବର୍ଷରୁ ପାଳିତ ହୋଇଆସ୍କଥିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଦୃଷ୍ଟିହୀନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ପାଇଁ ବ୍ୟବହୃତ ହେଉଥିବା ଏହି ବ୍ରେଲି ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା

ଏହି ଅବସରରେ ଅହଞ୍ଚନ୍ଦାବାଦସ୍ଥିତ ଆକାଶବାଣୀ ସମ୍ଭାଦବିଭାଗ ପକ୍ଷରୁ ଦୃଷ୍ଟିହୀନଙ୍କ ପାଇଁ ଏକ ସତନ୍ତ୍ର ବ୍ରେଲି ସମ୍ଭାଦପଠନ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ ଲେହ ଏସେନସିଆଲ୍ ଚଳିତ ଶୀତ ଋତୁରେ ବରଫାବୃତ ଲଦାଖ ଓ ଲେଃ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସେଠାରେ ପାର୍ବତ୍ୟ ପରିଷଦ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଆଶି ମହଜୁଦ ରଖିବାକୁ ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି